କୁ ବହୁଚର୍ଚିତ କୁନ୍ଦୁଲି ଗଶଦୁଷ୍କର୍ମ ଓ ଆମ୍ହତ୍ୟା ମାମଲାରେ ଗଠିତ ଏସ୍ଆଇଟି ଆଜି ତା'ର ରିପୋର୍ଟ ଓଡ଼ିଶା ହାଇକୋର୍ଟରେ ଦାଖଲ କରିଛି

କିଛିଦିନ ପୁର୍ବର୍ ଏସ୍ଆଇଟି ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା

କେବଳ କଳାହାଣ୍ଡି ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ଚୟନ ହୋଇନାହି ଏଥପାଇଁ ଦଳୀୟ ମହଲରେ ବିଚାରବିମର୍ଷ ଚାଲିଛି

ତେବେ ଏଥିପାଇଁ ଚର୍ଚାରେ ରହିଥିବା ନେତାମାନେ ନିଜ ତରଫରୁ ଉଦ୍ୟମ ଆର ରାଜଧାନୀ ଏକ୍ନପ୍ରେସ୍ ଆସନ୍ତା ଗୁରୁବାରଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ପ୍ରେସ୍ରେ ଓଡ଼ିଶାର କଳା ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ ହେବ ଏହାସହ ଓଡ଼ିଶୀ ଛଉନୃତ୍ୟ ପ୍ରତ୍ନତଭ୍ୱକାରୁକାର୍ଯ୍ୟ ଜଙ୍ଗଲ ଜୀବଜନ୍ତୁଙ୍କ ଚିତ୍ର ରାଜଧାନୀ ଏକୃପ୍ରେସ୍ର ବାହାର ପାର୍ଶ୍ୱରେ ସ୍ଥାନ ପାଇବ

ଏହାପରେ ପ୍ରତିନିଧି ଦଳର ମୁଖ୍ୟ ବିଧାୟକ ସମରଜିତ ସିଂହ କହିଛନ୍ତି ଯେ ମଠ ଭଙ୍ଗା ନେଇ ଯେଉଁ ଭୁଲ ବୁଝାମଣା ଥିଲା ତାହା ଦୂରହୋଇଛି

କୋର୍ଟ ଚାଲାଶ ପରେ ଜାମିନ୍ ନାମଞ୍ଠୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଜଶକ ଏବେ ଜେଲ୍ରେ ଥିବା ଜଶାପଡିଛି